ଏଥପାଇଁ ସେମାନଙ୍କୁ ଆଉ ବାରମ୍ୟାର ଅଫିସ୍ ଯିବାର ଆବଶ୍ୟକତା ରହିବ ନାହି ମୁଖ୍ୟମନ୍ତୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ ଖୋଲାଯିବ

ଏଥିରେ ବିକେଡିର ବହୁ ନେତା ଏବଂ କର୍ମୀ ସାମିଲ୍ ହୋଇଥିଲେ ସେହିପରି ଭୁବନେଶ୍ୱର କଳିଙ୍ଗ ଷ୍କାଡିୟମ୍ରେ ମଧ୍ଧ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି

ମହାପ୍ରଭୁ ଶ୍ରୀଜଗନ୍ତାଥ ହେଉଛନ୍ତି ଗଣଦେବତା ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ କରୁଛନ୍ତି

ମଲ୍ରେ ପ୍ରବେଶ ଓ ପ୍ରସ୍ଚାନ ଦ୍ୱାର ଭିନ୍ନ ଭିନ୍ନ କରିବା ପାଇଁ କୁହାଯାଇଛି